କେନ୍ଦୀୟ ପରୋକ୍ଷ ଟିକସ ଓ ସୀମାଶୁଲ୍କ ବୋର୍ଡ ପକ୍ଷରୁ ଏଥିପାଇଁ ସବିଶେଷ ତଥ୍ୟାବଳୀ ଜାରି କରାଯାଇଛି

ହନ କ୍ରମେ ସ୍ବଛ ଭାରତ ମିଶନ ଯୋକନାରେ ଅନ୍ତର୍ଭୁକ୍ତ କରାଯାଇଛି

ଏହିସବୁ ସ୍ଥାନ ଗୁଡିକର ଉନ୍ନତିକରଣ ମାନବୂକ୍କି କରିବା ସହିତ ସ୍ୱଚ୍ଚତା ପ୍ରତି ଅଧିକ ଦୂଷ୍ଟି ଦେବା ଏହାର ମୁଳ ଲକ୍ଷ୍ୟ ଏଥିଲାଗି ଭାରତ ସରକାର ବ୍ୟାପକ ଅର୍ଥ ମଧ୍ଧ ବ୍ୟୟ କରୁଛନ୍ତି

ସୁବର୍ଷ୍ପୁରକୁ ସଂଯୋଗ କରୁଥିବା ବରଗଡ଼ ସ ଡୁଙ୍ଗୁରିପାଲି ଓ ବୀରମହାରାଜପୁର ରାସ୍ତାରେ ଗମନାଗମନ ବ୍ୟାହତ ହୋଇଛି

ଭିତରକନିକା ପକ୍ଷୀଗଣନା ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି

ଏହା ଏକ ଗୁପ୍ତସେବା ହୋଇଥିବାରୁ ଏହାକୁ ସର୍ବସାଧାରଣ ଭକ୍ତମାନେ ଦେଖି ନପାରିବେ ସେଥିଲାଗି ଜୟବିଜୟ ଦ୍ୱାରକୁ ବନ୍ଦ କରି ଦିଆଯାଇଛି

ଉପବାଚସ୍ବତି ସାନନ୍ଦ ମାରାଣ୍ଡି ଏହି ସମାରୋହକୁ ଉଦ୍ଘାଟନ କରିଛନ୍ତି

ଅଜିମ ଖାଁ ଏବଂ ବିଙ୍କାନ ଶିକ୍ଷୟତ୍ରୀ ଜ୍ୟୋର୍ତୀମୟୀ ପ୍ରଧାନ ଆଜି ସକାଳୁଆ ସ୍କୁଲ ହେତୁ ଦୁହେଁ ନିଜ ସ୍କୁଲ ବୌଦ୍ଧ ସରକାରୀ ବାଳିକା ଉଚ ବିଦ୍ୟାଳୟକୁ ଏକ ବାଇକରେ ଯାଉଥିଲେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ସାମନାସାମନୀ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି

ଉତ୍ତର ପଣ୍କିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୂଷ୍କ ହେବାର ସୟାବନା ଅଛି